ଗତକାଲି ଅନୁଗୁଳ ଓ ଢେଙ୍କାନାଳ କିଲ୍ଲାର ବୃଦ୍ଧିଜୀବୀ ସମ୍ମିଳନୀକୁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ଧମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତୀଙ୍କ ଜନକେନ୍ଦ୍ରିକ ବିଚାରଧାରା ମାନବବାଦୀ ଓ ବିଶ୍ୱ ବନ୍ଧୁତ୍ୱର ଦର୍ଶନ ଉପରେ ଆଧାରିତ

ଏଥିରେ ଭାରତକୁ ଆତୁ ନିର୍ଭର କରି ଗତିତୋଳିବା ସହିତ ବିଶ୍ୱ କଲ୍ୟାଣର ଦିରଦୃଷ୍କ ରହିଛି ପ୍ରଧାନମନ୍ତୀଙ୍କ ଏଭଳି ଦୂରଦୃଷ୍ଟି ସମ୍ମନ୍ନ ବିଚାରଧାରା ଭାରତୀୟତାକୁ ସର୍ବବ୍ୟାପୀ ଦର୍ଶନର ର୍ପ ଦେବ ଉଦ୍ବୋଧନ ଭାରତୀୟତାର ମୂଳ ବିଚାର ଓ ଅଧିଷାନର ଆଧାରରେ ହୋଇଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ସେ କହିଛନ୍ତି ବିଶ୍ୱ କଲ୍ୟାଶ ଗରିବ କଲ୍ୟାଶ ମହିଳା ସଶକ୍ତିକରଣ ମାନବକେିଦ୍ରିକ ବେଶ୍ୱିକରଣ ଓ ଆତଙ୍ବାଦ ବିରୋଧୀ ଅଭିଯାନଠାରୁ ନେଇ ଶାନ୍ତିର ପୁନ ଉଦ୍ୟମରେ ନରେନ୍ଦ୍ ମୋଦୀଙ୍କ ଚିନ୍ତନକୁ ସାରା ବିଶ୍ୱ ଅନ୍ତଭବ କର୍ବଛି ଏବଂ ଏଥିରେ ଜନକଲ୍ୟାଶର ସୁଯୋଗ ମଧ୍ଧ ଖୋଜୁଛି

ଏଥିନିମନ୍ତେ ଉଭୟ କେନ୍ଦ୍ର ଓ ରାକ୍ୟ ସରକାର ଆର୍ଥିକ ସହଯୋଗ ଯୋଗାଇ ଦେବେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ଧକ୍ଷତାରେ ଗତକାଲି ଅନୁଷିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ବର୍ତି ନିଆଯାଇଛି

କୋଭିଡ୍ ନାଇଛିନ୍ ସଂକଟ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଯେପରି ଅବହେଳିତ ନ ହୁଅନ୍ତି ସେଥିପ୍ରତି ଶିକ୍ଷକମାନେ ଯତ୍ନବାନ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି